ଦିଲ୍ଲୀ ପୋଲିଂ ଆଜି ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ

ନିର୍ବାଚନକୁ ଅବାଧ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ବ୍ୟବସ୍ଥା ନିଶ୍ଚିତ କରାଯାଇଛି

ଏହା ଫଳରେ କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଭୋଟ କେନ୍ଦ୍ରରେ ପହଞ୍ଚି ପାରିବେ ଆସନ୍ତା ମଙ୍ଗଳବାର ଭୋଟ ଗଣତି କରାଯିବ

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ତାଙ୍କର କଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ରହିଛି ଏକ ପାଞ୍ଚ ଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ରାଜପକ୍ଷ ଗତକାଲି ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସଂଜୟ ସାମରାଓ ଧୋତ୍ରେ ଶ୍ରୀ ରାଜପକ୍ଷଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ ଆଜି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ସେ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିବେ ସେ ବାରାଣସୀ ସାରନାଥ ଗୟା ଏବଂ ତିରୁପତି ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି ପ୍ରଧାନମନ୍ତ୍ରୀ ହେବା ପରେ ଶ୍ରୀ ରାଜପକ୍ଷଙ୍କର ଏହା ପ୍ରଥମ ବିଦେଶ ଗସ୍ତ ହରିଆଣା ଡେଥ୍ ପେନାଲଟି ହରିଆଶାରେ ଜଣେ ନିରାପତ୍ତା ଅଧିକାରୀ ଜଣେ ବିଚାରପତିଙ୍କ ପତ୍ନୀ ଓ ତାଙ୍କ ପୁତ୍ରଙ୍କୁ ହତ୍ୟା କରିବା ଘଟଣାର ବିଚାର କରି ଗୁରୁଗ୍ରାମର ଏକ ଅଦାଲତ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଶ୍ଡ ଆଦେଶ ଦେଇଛନ୍ତି

ଗୁଡଗାଓଁ ଜିଲ୍ଲା ଅଦାଲତର ଅତିରିକ୍ତ ଦୌରାଜଜ୍ ସୁଧୀର ପରମାର ମାମଲାର ବିଚାର କରି ହତ୍ୟାକାରୀଙ୍କୁ ମୃତ୍ୟୁଦଶ୍ଡାଦେଶ ଦେଇଛନ୍ତି ଏହି ଘଟଣାକୁ ଅତି ବିରଳ ଘଟଣା ବୋଲି ବର୍ଷ୍ଣନା କରିଚ୍ଛନ୍ତି ଇଡି ରତୁଲ ପୁରୀ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭଣଜା ତଥା ବ୍ୟବସାୟୀ ରତ୍ନଲ ପୁରୀଙ୍କୁ ଏକ ନିମ୍ବ ଅଦାଲତ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଥିବାରୁ ଏହାକୁ ବିରୋଧ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜ ଆବେଦନରେ ଦର୍ଶାଇଛି ଯେ ରତୁଲ ପୁରୀଙ୍କୁ ଜାମିନ ମିଳିଲେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ଅତିତରେ ସେ ଏଭଳି ଥରେ କରିଥିବାରୁ ତାଙ୍କର ଜେରା କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ତାଙ୍କୁ କାମିନ ଦିଆଯିବା ଅନୁଚିତ ନିମ୍ବ ଅଦାଲତ ଯେଉଁ ଜାମିନ ଦେଇଛନ୍ତି ତାହା ମଧ୍ୟ ତ୍ରଟିପୂର୍ଣ୍ଣ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ସୂଚନା ଯୋଗ୍ୟ ଯେ ପୁରୀଙ୍କୁ ବେଆଇନ୍ ଅର୍ଥ କାରବାର ମାମଲା ଏବଂ ଏକ ବ୍ୟାଙ୍କ୍ ଠକେଇ ମାମଲାରେ ଗରିଫ୍ କରାଯାଇଥିଲା

ଏହା ଫଲକନୋମା ମେଟ୍ରୋ କରିଡ଼ରର ଅଂଶବିଶେଷ

ଦିଲ୍ଲୀ ପରେ ହାଇଦରାବାଦ ମେଟ୍ରୋ ଭାରତର ଦ୍ୱିତୀୟ ସର୍ବବୃହତ ମେଟ୍ରୋ ନେଟ୍ୱର୍କ ଏହା ସରକାରୀ ଓ ଘରୋଇ ସହଭାଗିତାରେ କାର୍ଯ୍ୟକାରୀ ହେଉଛି ଏସ୍ସି ସବରିମାଳା ସବରିମାଳା ସ୍ଥିତ ପ୍ରଭୁ ଆୟସ୍କା ମନ୍ଦିରର ଅଳଙ୍କାର ଆଦିର ତାଲିକା ପ୍ରସ୍ତୁତ କରିବା ପାଇଁ କେରଳ ହାଇକୋର୍ଟର ସେବା ନିବୃତ୍ତ ବିଚାରପତି ସିଏନ୍ ରାମଚନ୍ଦ୍ରନ ନାୟାର୍କୁ ସୁପ୍ରିମ୍କୋର୍ଟ ନିଯୁକ୍ତି ଦେଇଛନ୍ତି ଆୟପ୍ରାଙ୍କ ଏହି ଅଳଙ୍କାର ଉପରେ ପୂର୍ବତନ ପାଣ୍ଡାଲମ ରାଜ ପରିବାରର ବିଭିନ୍ନ ଅଂଶିଦାର ଦାବି ଉପସ୍ଥାପନ କରିଛନ୍ତି ବିଚାରପତି ଏନ୍ଭି ରମନ୍ନା ଅଜୟ ରସ୍ତୋଗି ଓ ଭି ରାମ ସୁବ୍ରମନିୟାନ୍ଙ୍କୁ ନେଇ ଗଠିତ ସୁପ୍ରିମ୍କୋର୍ଟର ଏକ ପୀଠ ଏହି ନିର୍ଦ୍ଦେଶ ଦେବା ସହିତ ଏହି ଅଳଙ୍କାର ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହାର ଆପୋଷ ସମାଧାନ କରିବା ପାଇଁ ରାଜପରିବାରର ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବାକୁ ଆଟର୍ଣ୍ଣି ଜେନେରାଲ୍ କେକେ ବେଶୁଗୋପାଳଙ୍କୁ ପରାମର୍ଶ ଦେଇଛନ୍ତି

ଡିଫେକ୍ସପୋ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହେଉଥିବା ଧ୍ୱଜାଧାରୀ କାର୍ଯ୍ୟକ୍ରମ ପ୍ରତିରକ୍ଷା ସାମଗ୍ରୀ ପ୍ରଦର୍ଶନୀ ବା ଡିଫେକ୍ସ ପୋର ଏକାଦଶ ସଂସ୍କରଣ ଲକ୍ଷ୍ନୌଠାରେ ଆଜି ଉଦଯାପିତ ହେବ ତେବେ ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ସର୍ବସାଧାରଣଙ୍କ ପାଇଁ ଉନ୍କକ୍ତ ରହିବ ଏଥର ଏହି ସମ୍ମିଳନୀରେ ଦେଶବିଦେଶର ବହୁ ଅସ୍ତ୍ରଶସ୍ତ ନିର୍ମାତା ଓ ସଂସ୍ଥା ଭାଗ ନେଇଛନ୍ତି

ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି ଯେ ତାଙ୍କ ଦେଶ ଏହି ସହାୟତା ସିଧାସଳଖ କିମ୍ବା ଅନ୍ୟ ବହୁପାକ୍ଷିକ ସଂସ୍ଥା ଦ୍ୱାରା ଯୋଗାଇ ଦେବାକୁ ପ୍ରସ୍ତୁତ

ରିଲାଏନ୍ ଶିଳ୍ପଗୋଷ୍ଠୀ ଚୀନର ଏହି ତିନୋଟି ବ୍ୟାଙ୍କ୍ରୁ ଋଣ କରିଥିଲା

ମାମଲାର ପୂର୍ଣ୍ଣ ଶୁଣାଣି ପୂର୍ବରୁ ଏହି ଟଙ୍କା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏହି ଆଦେଶ ବିରୁଦ୍ଧରେ ଉପରକୋର୍ଟକୁ ଯିବ ବୋଲି ରିଲାନ୍ନ କମ୍ପାନୀ କହିଛି ଜେକେ ଆରେଷ୍ଟ ଶ୍ରୀନଗର ସହରର ଲାଲଚୌକରେ ଗତ ରବିବାର ହୋଇଥିବା ଗ୍ରେନେଡ୍ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ କାଶ୍ମୀର ପୁଲିସ୍ ଗିରଫ୍ କରିଛି ଏହି ଆକ୍ରମଣରେ ଚାରି ଜଣ ସିଆର୍ପି ଯବାନଙ୍କ ସହ ଜଣେ ବେସାମରିକ ବ୍ୟକ୍ତି ଆହତ ହୋଇଥିଲେ ଶ୍ରୀନଗରର ଜଣେ ବରିଷ୍ଣ ପୁଲିସ ଅଧିକାରୀ କହିଛନ୍ତି ଯେ ଗିରଫ୍ ବ୍ୟକ୍ତିମାନଙ୍କର ଜୈସ୍ ଇ ମହମ୍ମଦ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରହିଛି ଲୋକଙ୍କୁ ଭୟଭୀତ କରିବା ପାଇଁ ସେମାନେ ବ୍ୟସ୍ତବହୁଳ ଲାଲଚୌକ ଅଞ୍ଚଳରେ ଗ୍ରେନେଡ୍ ଆକ୍ରମଣ କରିଥିଲେ ବୋଲି ପ୍ରାର୍ଥମିକ ଜେରାରୁ ଜଣାପଡ଼ିଛି କ୍ରିକେଟ୍ ଇଣ୍ଡିଆ ଓଡିଆଇ ଭାରତ ନ୍ୟୁଜିଲାଣ୍ଡ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଅକ୍ଲାଣ୍ଡର ଇଡେନ୍ ପାର୍କଠାରେ ଖେଳାଯିବ

ସିରିଜ୍ର ତୃତୀୟ ମ୍ୟାଚ୍ ଆସନ୍ତା ମଙ୍ଗଳବାର ବେ ଓଭାଲର ମାଉଣ୍ଟମଙ୍ଗନୁଇଠାରେ ଖେଳାଯିବ

କରୋନା ଭାଇରସ ପ୍ରାଦୁର୍ଭାବକୁ ଦୂଷ୍ଟିରେ ରଖି ଏହି ନିଷ୍କଭି ନିଆଯାଇଛି

ତେବେ ଭାରତୀୟ ବ୍ୟାଡମିଣ୍ଟନ ସଂଘ କହିଛି ଯେ ଭାରତୀୟ ପୁରୁଷ ଦଳ ଏହି ଚାମ୍ପିୟନ୍ସିପରେ ଭାଗ ନେବ ଏବଂ ଏଥିପାଇଁ ଆସନ୍ତାକାଲି ରାତିରେ ପୁରୁଷ ଦଳ ମାନିଲା ଗସ୍ତରେ ଯିବେ ହକି ପ୍ରୋ ଲିଗ୍ ଆଜି ଭୁବନେଶ୍ୱରଠାରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ରେ ଭାରତ ବିଶ୍ୱ ଚାମ୍ପିୟନ ବେଲଜିୟମ୍କୁ ଭେଟିବ